ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ପ୍ରଣବ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଚ୍ଚୀ ଆଜି ଇହଲୀଳା ସମ୍ଭରଣ କରିଛନ୍ତି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଆର୍ମୀ ହସ୍କିଟାଲ୍ରେ ତାଙ୍କର ପରଲୋକ ଘଟିଛି

ତାଙ୍କର ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି କହିଛନ୍ତି ଆର୍ମୀ ହସ୍କିଟାଲ୍ର ଡାକ୍ତରମାନଙ୍କର ଅକ୍ଲାନ୍ତ ଉଦ୍ୟମ ସତ୍ୱେ ଶ୍ରୀ ମୁଖାର୍ଜୀ ପରଲୋକ ଗମନ କରିଛନ୍ତି ଗତକାଲି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଘଟିଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ପ୍ରଣବ ମ୍ରଖାର୍ଜୀଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି ଭାରତ ମାତାର ସ୍ରଯୋଗ୍ୟ ସନ୍ତାନ ଭାବେ ସେ ନିଜକୁ ଦେଶ ସେବାରେ ସମ୍ପର୍ଣ୍ଣ ଉତ୍ସର୍ଗ କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ସମଗ୍ର ଦେଶ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛି ଭାରତ ରତ୍ନରେ ସନ୍ମାନିତ ସ୍ୱର୍ଗତ ମୁଖାର୍ଜୀ ପରମ୍ପରା ଓ ଆଧୁନିକତାର ଜ୍ୱଳନ୍ତ ପ୍ରତିମା ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି

ଏଥିପାଇଁ ରାଜନୈତିକ ଦଳ ନିର୍ବଶେଷରେ ସବୁ ଦଳର ନେତାଙ୍କର ସେ ପ୍ରୀତିଭାଜନ ହୋଇଥିଲେ ଶ୍ରୀ କୋବିନ୍ଦ କହିଛନ୍ତି ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷା କରିଥିଲେ ଓ ରାଷ୍ଟ୍ରପତି ଭବନକୁ ଜନସାଧାରଣଙ୍କ ପାଇଁ ଖୋଲି ଦେଇଥିଲେ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ଶୋକାବର୍ତ୍ତାରେ କହିଛନ୍ତି ଦେଶ ଜଣେ ବରିଷ୍ଠ ରାଜନୀତିଜ୍ଞଙ୍କୁ ହରାଇଛି ସେ ତାଙ୍କର କଠୋର ପରିଶ୍ରମ ଶୃଙ୍ଖଳା ଓ ଉତ୍ଗୀକୃତ ସେବା ମାଧ୍ୟମରେ ସାଧାରଣ ସ୍ତରରୁ ଉଠି ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଥିଲେ ସେ ଯେତେବେଳେ ଯେଉଁ ପଦପଦବୀରେ ରହିଛନ୍ତି ସେତେବେଳେ ସେହି ସବୁ ପଦକୁ ଗୌରବାନ୍ୱିତ କରିଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ମୁଖାର୍ଜୀ ଦେଶର ବିକାଶରେ ଏକ ଅଲିଭା ଛାପ ଛାଡ଼ିଯାଇଛନ୍ତି ସେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଓ ବିଶିଷ୍ଟ କୂଟନୀତିଜ୍ଞ ଥିଲେ ଯିଏ ରାଜନୈତିକ ଦଳ ନିର୍ବିଶେଷରେ ସବୁ ଦଳ ପାଇଁ ପ୍ରିୟ ଥିଲେ ସମାଜର ସବୁବର୍ଗର ଲୋକମାନଙ୍କର ସେ ଶ୍ରଦ୍ଧାର ପାତ୍ର ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟକୁ ତାଙ୍କର ଅବଦାନ ଚିର ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ମନ୍ତ୍ରଣାଳୟ କହିଛି କେନ୍ଦ୍ ସରକାରଙ୍କ ଦ୍ୱାରା ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଉଛି

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସଂପୃକ୍ତ ରାଜ୍ୟସରକାରମାନଙ୍କୁ ସଂକ୍ରମଣ ରୋକିବା ପର୍ଯ୍ୟବେକ୍ଷଣ ନମୁନା ପରୀକ୍ଷା ଓ ସଂକ୍ରମିତମାନଙ୍କର ଉତ୍ତମ ଚିକିତ୍ସାରେ ସହାୟତା କରିବେ ଠିକ୍ ସମୟରେ ସଂକ୍ରମିତମାନଙ୍କୁ ଚିହ୍ନଟ କରି ସେମାନଙ୍କର ଉତ୍ତମ ଚିକିତ୍ସା କରାଯିବା ବିଷୟରେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେହି ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ଉପାୟ ସଂକ୍ରାନ୍ତରେ ଜଣାଇବେ

ଉତ୍ତର ପ୍ରଦେଶରୁ ସର୍ବାଧିକ ସଂଖ୍ୟକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ତାହାପରକୁ ଓଡ଼ିଶା ଝାଡ଼ଖଣ୍ଡ ଓ ଛତିଶଗଡ଼ର ସ୍ଥାନ ରହିଛି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅନ୍ଲାଇନ୍ ଜରିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରାଜ୍ୟ ସରକାରଙ୍କର ବହୁ ମନ୍ତ୍ରୀ ସାଂସଦ ଓ ବିଧାୟକ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବରିଷ୍ଣ ଅଫିସରମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଉଉମ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନ କରିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ ତାଛଡ଼ା ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ମାଲ ପରିବହନ ଓ ଗମନାଗମନ ସହଜ ହେବ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା ଯୋଗୁଁ କମ୍ ଇନ୍ଧନ ଖର୍ଚ୍ଚ ହେବା ସହ ପ୍ରଦୃଷଣ ମାତ୍ରା ହ୍ରାସ ପାଇବ ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ରାସ୍ତାଘାଟରେ ଯାନବାହନର ଭିଡ଼ ବହୁ ମାତ୍ରାରେ କମିଯିବ

ଏହାଦ୍ଧାରା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରାର୍ଥୀମାନେ ନିଯୁକ୍ତି ପାଇପାରିବେ

ଏହି ଅବସରରେ ମନ୍ତ୍ରୀ ପ୍ରାର୍ଥୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ଏହା କେବଳ ଏକ ପ୍ରଶାସନିକ ସଂସ୍କାର ନୁହେଁ ଏହା ମଧ୍ୟ ସାମାଜିକ ଅର୍ଥନୈତିକ ସଂସ୍କାର ବୋଲି ମନ୍ତ୍ରୀ କହିଛନ୍ତି

ତାଙ୍କ ବିରୁଦ୍ଧରେ କଳାଧନ କାରବାର କରିବା ଓ ବିକ୍ଷୋଭକାରୀମାନଙ୍କୁ ପାଣ୍ଠି ଯୋଗାଇବା ତଥା ଦଙ୍ଗା କରାଇବା ଭଳି ଅଭିଯୋଗମାନ କରାଯାଇଥିଲା

ତହିର ହୁସେନ ଓ ତାଙ୍କର କିଛି ସମ୍ପର୍କୀୟଙ୍କ କମ୍ପାନୀ କଳାଧନ କାରବାରରେ ଲିପ୍ତ ଥିବାର ତଦନ୍ତରୁ ଜଣାପଡ଼ିଥିଲା ତହିର ହୁସେନ ଦିଲ୍ଲୀରେ ବିକ୍ଷୋଭକାରୀମାନଙ୍କୁ ପାଣ୍ଡି ଯୋଗାଇବା ଓ ଦଙ୍ଗାକୁ ଉସକାଇବା ପାଇଁ ସେହି ଅର୍ଥ ଖର୍ଚ୍ଚ କରିଥିବାର ତଦନ୍ତରୁ କ୍ଷଣାପଡ଼ିଛି ଅତିତରେ ତହିର ହୁସେନ ଓ ତାଙ୍କର ବହୁ କମ୍ପାନୀ ବେଆଇନ୍ ଅର୍ଥକୁ ଆଇନ୍ ସମ୍ମତ କରିଥିବାର ମଧ୍ୟ ତଦନ୍ତରୁ ଜଣାପଡ଼ିଛି ତହିର ହୁସେନ ଓ ତାଙ୍କର ସମ୍ପର୍କୀୟମାନଙ୍କ ବାସଗୃହ ଓ ବ୍ୟବସାୟୀକ କାର୍ଯ୍ୟାଳୟ ପରିସରରେ ଖାନତଲାସୀ କରାଯାଇ ବହୁ ଆପତ୍ତିଜନକ ଦସ୍ତାବିଜ୍ ଜବତ କରାଯାଇଛି ଗତ କିଛି ଦିନ ଧରି ଇଡି ତହିର ହୁସେନଙ୍କୁ ଜେରା କରୁଥିଲା କଳାଧନ ଆଇନ୍ ଅଧୀନରେ ତାଙ୍କୁ ଗିରଫ୍ କରାଯାଇଛି ତାଙ୍କୁ ଜେରା କରିବା ପାଇଁ ଆଜି ଇଡି କାର୍ଯ୍ୟାଳୟକୁ ଅଣାଯାଇଥିଲା